ଗତକାଲି ନୂଆଦିଲ୍ଲୀରେ ଏକ ସଭାରେ ଯୋଗଦେଇ ଶ୍ରୀ ପାଶ୍ଡେ କହିଛନ୍ତି ଯେ ବିଶ୍ୱର ବୃହତ୍ତମ ଯୁବଶକ୍ତିର କୌଶଳ ବିକାଶ କରିବା ଏନ୍ଡିଏ ସରକାରଙ୍କର ପ୍ରାଥମିକ ଲକ୍ଷ୍ୟ

ଆଗାମୀ ବର୍ଷଗୁଡ଼ିକରେ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଦେଶଗୁଡ଼ିକ ସହ କାନ୍ଧକୁ କାନ୍ଧ ମିଶାଇ ଭାରତ କାର୍ଯ୍ୟ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଦେଶର ଯୁବକମାନେ ଆଧୁନିକ ଜ୍ଞାନ କୌଶଳକୁ ଉପଯୋଗ କରି ଚତୁର୍ଥ ଶିଳ୍ପ ବିପ୍ଲବ କରିବା ପାଇଁ ଆଗେଇ ଆସିବାକୁ ସେ ଆହ୍ୱାନ କରିଥିଲେ ଏଲଏସ୍ ଇଲିଗାଲ୍ ମାଇଗ୍ରେଟ୍ ଆନ୍ତର୍ଜାତିକ ସୀମା ଅଞ୍ଚଳରେ ସତର୍କତା ଅବଲମ୍ଘନ ସହ ଦେଶରେ ବେଆଇନ ଅନୁପ୍ରବେଶକୁ ରୋକିବା ସକାଶେ ସରକାର ବହୁମୁଖୀ ପଦକ୍ଷେପ ଗ୍ରହଣ କରିଛନ୍ତି ଗତକାଲି ଲୋକସଭାରେ ଏକ ଲିଖିତ ଉତ୍ତର ଦେଇ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ କି କିଷନ ରେଡ୍ରୀ କହିଛନ୍ତି ଯେ ଆନ୍ତର୍ଜାତିକ ସୀମାରେ କଣ୍ଟା ତାରବାଡ଼ ଲଗାଇବା ସହିତ ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା ସୀମାନ୍ତ ଅଞ୍ଚଳକୁ ନ୍ତନ ରାସ୍ତା ଓ ଆଗୁଆ ଛାଉଣି ନିର୍ମାଣ କରାଯାଇଛି ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବେଆଇନ ଭାବେ ବସବାସ କରୁଥିବା ଲୋକମାନଙ୍କୁ ଆଧାର କାର୍ଡ ପ୍ରଦାନ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଶ୍ରୀ ରେଡ୍ଭୀ କହିଛନ୍ତି ଯେ ସେହି ଲୋକମାନେ ହାସଲ କରିଥିବା ବିଭିନ୍ନ ସରକାରୀ ନଥିପତ୍ରକୁ ରାଜ୍ୟ ସରକାରଗୁଡ଼ିକ ସମୟକ୍ରମେ ଯାଞ୍ଚ କରିବା ସହିତ ଜବତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି

ଗତକାଲି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅର୍ଥ ବିନିଯୋଗ କ୍ରମଶଃ ବୃଦ୍ଧି ପାଉଛି

ଗମେଣ୍ଟ୍ କେସିସି ମସ୍ୟ ଏବଂ ପଶ୍ରସମ୍ପଦ କ୍ଷେତ୍ରେ କାର୍ଯ୍ୟରତ କୃଷକମାନଙ୍କ କେନ୍ଦ୍ ସରକାର କିଷାନ କ୍ରେଡିଟ୍ କାର୍ଡ ସେବା ଯୋଗାଇଦେବାକୁ ନିଷ୍ପଭି ନେଇଛନ୍ତି ଗତକାଲି ଏ ସଂପର୍କରେ ଲୋକସଭାରେ ଏକ ଲିଖିତ ଉତ୍ତର ଦେଇ ମସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ସ୍ବଚନା ଦେଇଛନ୍ତି ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ କିଷାନ କ୍ରେଡିଟ୍ କାର୍ଡ ସୁବିଧା ଦ୍ୱାରା ମସ୍ୟ ପଶୁସମ୍ପଦ ବିଶେଷକରି କୁକୁଡ଼ା ଫାର୍ମ ଆଦି କ୍ଷେତ୍ରରେ କାର୍ଯ୍ୟରତ କୃଷକମାନେ ସେମାନଙ୍କର ବ୍ୟବସାୟ ପାଇଁ ଅର୍ଥ ସଂଗ୍ରହ କରିପାରିବେ

ସୂଚନାଯୋଗ୍ୟ ଗତମାସ ସର୍ବୋଚ୍ଚ ନ୍ୟାୟାଳୟ ମୁଜାଫରପୁରଠାରେ ଶହେରୁ ଅଧିକ ଶିଶୁଙ୍କ ମସ୍ତିଷ୍କ ଜ୍ୱରରେ ମୃତ୍ୟୁ ହେବା ପରେ ବିହାର ସରକାରଙ୍କୁ ସେଠାରେ ଥିବା ସରକାରୀ ହସ୍କିଟାଲ୍ଗ୍ରଡ଼ିକର ଡାକ୍ତରୀ ଓ ନର୍ସ ପଦବୀ ଏବଂ ସ୍ୱାସ୍ଥ୍ୟ ସ୍ରବିଧା ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ

ଏହି ଅବସରରେ ଆୟୋଜିତ ଏକ ଉସବରେ ଉଦ୍ବୋଧନ ଦେଇ ଶ୍ରୀ ନିଶାଙ୍କ କହିଛନ୍ତି ଯେ କୌଣସି ଦେଶର ବିକାଶ ସେହି ଦେଶର ଶିକ୍ଷାର ମାନ୍ୟତା ଉପରେ ନିର୍ଭର କରେ ଗବେଷଣା ଦ୍ୱାରା ସମାଜରେ ରହିଥିବା ସମସ୍ୟାର ସମାଧାନ ସହିତ ଦେଶର ବିକାଶ ସାଧିତ ହୋଇଥାଏ ବୋଲି ଶ୍ରୀ ନିଶାଙ୍କ କହିଥିଲେ ହୋମ୍ ସେକ୍ରେଟାରୀ ନ୍ରଆଦିଲ୍ଲୀଠାରେ ଗତକାଲି କେନ୍ଦ୍ର ଗୃହ ସଚିବ ରାଜୀବ ଗୌବା ବାମପନ୍ତୁ ଉଗ୍ରବାଦ ଦ୍ୱାରା ପ୍ରଭାବିତ ରାଜ୍ୟଗ୍ରଡ଼ିକର ମ୍ରଖ୍ୟଶାସନ ସଚିବ ଓ ପ୍ରଲିସ୍ ମହାନିର୍ଦ୍ଦେଶକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ

ସମୀକ୍ଷା ବୈଠକ ପରେ ଦେଶର ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ନିରାପତ୍ତା ସଂପର୍କିତ ଖର୍ଚ୍ଚ ହ୍ରାସ ପାଇଥିବା କ୍ଷଣାପଡ଼ିଛି ସେହିସବୁ ଜିଲ୍ଲାଗୁଡ଼ିକରେ ଗମନାଗମନ ଓ ଦୂରସଂଚାର ଯୋଗାଯୋଗ କ୍ଷେତ୍ରରେ ବିକାଶ ହେତୁ ଏହା ସମ୍ଭବ ହୋଇପାରିଥିବା ଜଣାପଡ଼ିଛି ସଂପୂକ୍ତ ରାଜ୍ୟଗୁଡ଼ିକରେ ନିରାପତ୍ତାକୁ କଡ଼ାକଡ଼ି କରିବା ସହିତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଉପରେ କେନ୍ଦ୍ର ଗୃହସଚିବ ଗୁରୁତ୍ୱ ଆରୋପ କରିଛନ୍ତି ୟୁଏସ୍ ପାକ୍ ବାଲୁଚ୍ ବାଲ୍ଇଚସ୍ତାନରେ ପାକିସ୍ତାନୀ ଶାସନ ବିରୃଦ୍ଧରେ ସଂଗ୍ରାମ କର୍ତ୍ତବା ବାଲୁଚିସ୍ତାନ ଲିବରେସନ୍ ଆର୍ମିକୁ ଯୁକ୍ତରାଷ୍ଟ୍ର ଆମେରିକା ଏକ ସନ୍ତାସବାଦ ସଂଗଠନ ବୋଲି ଘୋଷଣା କରିଛି

ଏହି ସଂଗଠନକୁ ଏକ ସନ୍ତାସବାଦ ସଂଗଠନ ବୋଲି ପୂର୍ବରୁ ପାକିସ୍ତାନ ତାଲିକାଭୁକ୍ତ କରିଛି ଏଥି ସହିତ ଯୁକ୍ତରାଷ୍ଟ୍ର ଆମେରିକା ଏହାକୁ ସନ୍ତ୍ରାସବାଦୀ ସଂଗଠନ ବୋଲି ଘୋଷଣା କରିବା ସକାଶେ ପାକିସ୍ତାନ ପକ୍ଷରୁ ଚାପ ପ୍ରୟୋଗ କରାଯାଇ ଆସୁଥିଲା

ତେବେ ଏହି ବିସ୍କୋରଣ ଘଟଣା ପରେ ଅବଦୁଲ ଫେରାର ଥିଲା

ତାଙ୍କ ବିରୁଦ୍ଧରେ ସରକାର ପ୍ରଦାନ କରିଥିବା ପ୍ରମାଣକୁ ନେଇ ଜିଲ୍ଲା ଜଜ୍ ଦେଇଥିବା ରାୟକୁ ହାଇକୋର୍ଟ ଭୁଲ୍ ବୋଲି କହିଛନ୍ତି ଏହି ନିର୍ଦ୍ଦେଶ ଦେଲାବେଳେ ଲଣ୍ଡନରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ଅଦାଲତରେ ଉପସ୍ଥିତ ଥିଲେ

ଗତକାଲିର ମ୍ୟାଚ୍ରେ ଶତକ ହାସଲ କରିଥିବା ରୋହିତ ଶର୍ମାଙ୍କ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ କରାଯାଇଥିଲା ଆଜି ଆୟୋଜକ ଇଂଲଣ୍ଡ ସହ ନ୍ୟୁଜିଲାଣ୍ଡର ଚେଷ୍ଟର ଲି ଷ୍ଟ୍ରିଟ୍ ଷ୍ଟାଡିୟମ୍ରେ ମୁକାବିଲା ହେବ